ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ହେଉଛି ଏପର୍ଯ୍ୟନ୍ତ ପ୍ରଥମ ଘଣଣା

ଆଇସିଏମ୍ଆର୍ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା କାରି ରଖିଛି

ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ପଞ୍ଜାବ ଆସାମ କେରଳ ଉତ୍ତରାଖଣ୍ଡ ଝାଡ଼ଖଣ୍ଡ ଛତିଶଗଡ ତ୍ରିପୁରା ହିମାଚଳପ୍ରଦେଶ ଚଣ୍ଡିଗଡ ଗୋଆ ମଣିପୁର ନାଗାଲାଣ୍ଡ ଲଦାଖ ପୁଡ଼ୁଚେରୀ ଅରୁଣାଚଳପ୍ରଦେଶ ମେଘାଳୟ ମିକୋରାମ୍ ଆଶ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜ ଦାଦ୍ରା ନଗରହାବେଳୀ ଓ ଦାମନ୍ ଏବଂ ଡିଉ ଓ ସିକିମ୍ ଏବଂ ଲାକ୍ଷାଦ୍ୱୀପ ରହିଛି କରିବେ

ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ତାମିଲନାଡୁ ଦିଲ୍ଲୀ ଗୁଜ୍ଜୁରାଟ ରାଜସ୍ତାନ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ପଶ୍ଚିମବଙ୍ଗ କର୍ଷ୍ଣାଟକ ବିହାର ଆନ୍ଧ୍ରପ୍ରଦେଶ ହରିୟାନା ଜାମ୍ମୁ ଓ କାଶ୍ମୀର ତେଲେଙ୍ଗାନା ଏବଂ ଓଡ଼ିଶା ସହ କଥାବାର୍ତ୍ତା କରିବେ ଦେଶରେ କରୋନା ସଂକ୍ରମିତ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ଗତ ମାର୍ଚ୍ଚ ମାସରୁ କୋଭିଡ କଟକଣା ଲାଗୁହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କର ରାଜ୍ୟ ମୁଖ୍ୟମାନଙ୍କ ସହ ଏହା ଷଷ୍ଠ ବୈଠକ ହେବ

ଏହି ପର୍ଯ୍ୟାୟରେ ବହୁ କ୍ଷେତ୍ରରେ କେହଳତାମାନ ଗ୍ରହଣ କରାଯାଇଛି

ସର୍ବସାଧାରଣ ଓ ବ୍ୟବସାୟୀମାନଙ୍କ ସୁବିଧା ଲାଗି ପଦକ୍ଷେପମାନ ଗ୍ରହଣ କରାଯାଇଛି ଯାହାଫଳରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବ

କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଙ୍ଗଠନ ଏସ୍ଏଫ୍ଏସିର ଏକ ସମାବେଶରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ତୋମାର ଏକ ହଜାର ବଜାରକୁ ଇ ନାମ୍ ମଞ୍ଚ ସହିତ ଯୋଡ଼ିଥିବାରୁ ଏସ୍ଏଫ୍ଏସିକୁ ଅଭିନନ୍ଦନ କଣାଇଛନ୍ତି

ଏହି ମଞ୍ଚ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେବା ଏବଂ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାକୁ ସୁନିଶ୍ଚିତ କରିବା ଆମପାଇଁ ଏକ ଆହ୍ୱାନ ସ୍ଟି କରିଛି ବୋଲି ଶ୍ରୀ ତୋମାର କହିଛନ୍ତି ଗଭ୍ ଓସିଆଇ କାର୍ଡ ହୋଲୁର୍ସ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରବାସୀ ଭାରତୀୟ ନାଗରିକ କାର୍ଡଧାରୀମାନଙ୍କ ସମେତ ଆଉକିଛି ଅଧିକ ବର୍ଗର ବିଦେଶୀ ନାଗରିକଙ୍କୁ ଭାରତକୁ ଆସିବାକୁ ଅନୁମତି ପ୍ରଦାନ କରିଛି ଏହି ନିୟମ ଅନୁସାରେ ସେହି ନାବାଳକ ପିଲାମାନେ ଭାରତ ଆସିପାରିବେ ଯେଉଁମାନଙ୍କର ପିତାମାତାଙ୍କ ମଧ୍ୟରୁ ଜଣେ ଭାରତର ନାଗରିକ ହୋଇଥିବେ କିମ୍ବା ଓସିଆଇ କାର୍ଡଧାରୀ ହୋଇଥିବେ ଯେଉଁ ବିଦେଶୀ ନାଗରିକମାନେ ଜଣେ ଭାରତୀୟ ନାଗରିକଙ୍କୁ ବିବାହ କରିଥିବେ ସେମାନେ ମଧ୍ୟ ଭାରତକୁ ଆସିବାକୁ ଅନୁମତି ଦିଆଯାଇଛି ଓସିଆଇ କାର୍ଡଧାରୀ ନାବାଳକ ପିଲାମାନଙ୍କ ଏକମାତ୍ର ପିତା କିୟା ମାତା ହୋଇଥିବା ବିଦେଶୀ ନାଗରିକ ମଧ୍ୟ ଏହି ନିୟମରେ ଭାରତକୁ ଆସିପାରିବେ କୌଣସି ବିଦେଶୀ ରାଷ୍ଟର ଛାତ୍ର ଯାହାଙ୍କର ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ଭାରତୀୟ ନାଗରିକ ହୋଇଥିବେ କିମ୍ବା ଓସିଆଇ କାର୍ଡଧାରୀ ହୋଇଥିବେ ସେମାନଙ୍କ ଭାରତକୁ ଆସିବାଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି ଏହାବ୍ୟତୀତ ବିଦେଶୀ ରାଷ୍ଟ୍ରଦ୍ରତମାନଙ୍କ ଉପରେ ନିର୍ଭରଶୀଳ ସେମାନଙ୍କର ପରିବାରର ସଦସ୍ୟ ବୈଦେଶିକ କୃଟନୈତିକ ମିଶନରେ କାର୍ଯ୍ୟରତ ଅଫିସର କିମ୍ବା ସେବା ପାସ୍ପୋର୍ଟଧାରୀ କର୍ମଚାରୀ ଓ କୂଟନୈତିକ କାର୍ଯ୍ୟାଳୟ କିୟା ଅନୁମତିପ୍ରାପ୍ତ ଆନ୍ତର୍ଜାତିକ ସଂଗଠନ ଗୁଡ଼ିକର କର୍ମଚାରୀମାନଙ୍କୁ ଭାରତକୁ ଆସିବା ପାଇଁ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି

ବୈଦେଶିକ ବ୍ୟାପାର ମନ୍ତ୍ରୀ ଟ୍ୱିଟ୍ ଯୋଗେନରଓ୍ବେ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଥିବା ପ୍ରକାଶ କରିଛନ୍ତି ଦୁଇ ନେତାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ପ୍ରତିଷେଧକ ଟୀକା ସାମୁଦ୍ରିକ ସୟଯୋଗିତା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା ଖୁବ୍ଶୀଘ୍ର ଭାରତ ନରୱେ ମିଳିତ ବୈଠକ ହେବାର ଅଛି ବୋଲି ମନ୍ତ୍ରୀ ଶ୍ରୀ ଜୟଶଙ୍କର ସ୍ବଚନା ଦେଇଛନ୍ତି

କୁଲଗାମର ବରିଷ୍ଠ ପୁଲିସ ଅଧିକାରୀ ଗୁର୍ବିନ୍ଦର ପାଲ୍ସିଂହ କହିଛନ୍ତି ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଖବର ମିଳିବା ପରେ କୁଲଗାମ ପୁଲିସ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ବାହିନୀ ଓ କେନ୍ଦ୍ରିୟ ରିଜର୍ଭ ପୁଲିସ ବାହିନୀ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା ସନ୍ଦିଗ୍ର ଅଞ୍ଚଳ ଆଡକୁ ସୁରକ୍ଷା ବାହିନୀ ଯବାନମାନେ ଅଗ୍ରସର ହେବା ପରେ ଲୁଚିରହିଥିବା ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଏହାର ପାଲ୍ଟା ଆକ୍ରମଣ କରାଯାଇଥିଲା ଏପର୍ଯ୍ୟନ୍ତ ପ୍ରାଣ ହରାଇଥିବା ଦୁଇ ସନ୍ତାସବାଦୀମାନଙ୍କୁ ଚିହ୍ନଟ କରାଯାଇନାହିଁ ସଂଘର୍ଷ ସ୍ଥଳରୁ ଅସ୍ତ୍ରଶସ୍ତ ଉଦ୍ଧାର କରାଯାଇଛି ସନ୍ତାସବାଦୀମାନଙ୍କ ବିରୁଦ୍ଧରେ ଚଢ଼ଉ ଅଭିଯାନ ଶେଷ ହୋଇଥିବା ଜଣାଯାଇଛି ସାଉଥ୍ଓେଷ୍ଟ ମନ୍ସ୍ଟନ୍ ଦକ୍ଷିଣ ପଣ୍ଟିମ ମୌସୁମୀବାୟୁ କେରଳ ତାମିଲନାଡୁ କର୍ଷ୍ଣାଟକ ଗୋଆ ପୁଡ଼ୁଚେରୀ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ପଣ୍ଟିମବଙ୍ଗ ଓ ସିକିମ୍ର ଅଧିକାଂଶ ଭାଗ ଏବଂ ମହାରାଷ୍ଟ୍ର ଓ ଛତିଶଗଡର କିଛି ଭାଗରେ ପ୍ରବେଶ କରିଛି

କୋଙ୍କଣ ଓ ଗୋଆରେ ବ୍ୟାପକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ କାଁଭାଁ ସ୍ଥାନରେ ଭୀଷଣ ବର୍ଷା ହେବାର ଅନ୍ମାନ କରାଯାଉଛି